ଏମ୍ସିଏ ପାକ୍ କିର୍ଗିକ୍ସାନର ବିସ୍କେକ୍ ସାଙ୍ଘାଇ ସହଯୋଗ ସଙ୍ଗଠନ ଶିଖର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ମଧ୍ୟରେ କୌଣସି ପ୍ରକାର ଦ୍ୱିପକ୍ଷୀୟ ବୈଠକ ହେବ ନାହିଁ ବୋଲି ଭାରତ ପକ୍ଷରୁ ସ୍ୱଷ୍ଟ କରାଯାଇଛି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ମୁଖପାତ୍ର ରବୀଶ୍ କୁମାର ଏହା କହିଛନ୍ତି

ଆସନ୍ତାକାଲିଠାରୁ ଦୁଇ ଦିନ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭୁଟାନ ଗସ୍ତରେ ଯିବେ ବୋଲି ମୁଖପାତ୍ର କହିଛନ୍ତି ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲାପରେ ଶ୍ରୀ କୟଶଙ୍କରଙ୍କର ଏହା ପ୍ରଥମ ବିଦେଶ ଗସ୍ତ

ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ ବୈଦେଶିକ ସଚିବ ବିଜୟ ଗୋଖ୍ଲେ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଭାରତ ଓ ମାଳଦ୍ୱୀପ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନ ପ୍ରଦାନକୁ ପୁନର୍କୀବିତ କରିବାପାଇଁ ଏହି ଗସ୍ତର ମୂଳଲକ୍ଷ୍ୟ ରହିଛି ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ ସମ୍ପର୍କକୁ ଆହୁରି ନିବିଡ଼ କରିବା ଏବଂ ଆପୋଷ ସ୍ୱାର୍ଥ ବିକଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଦ୍ୱିପକ୍ଷୀୟ ଭାବ ବିନିମୟ କ୍ଷେତ୍ରରେ ଅଗ୍ରଗତିକୁ ସମୀକ୍ଷା କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ

ଶ୍ରୀ ଗୋଖ୍ଲେ କହିଛନ୍ତି 'ଭାରତର ପ୍ରଥମେ ପଡ଼ୋଶୀ ନୀତି'କୁ ଅଗ୍ରାଧିକାର ଦିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରୁ ପ୍ରତିଫଳିତ ହେଉଛି

ଏହି ନିଷ୍ପଭିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଦିନକୁ ଦିନ ବାଣିଜ୍ୟ କନ୍ଦଳ ବୃଦ୍ଧି ପାଉଥିଲାବେଳେ ବିଶ୍ୱସ୍ତରୀୟ ଚାହିଦା ହ୍ରାସ ଏବଂ ଗ୍ରାମାଞ୍ଚଳରେ ଘରୋଇ ସାମଗ୍ରୀ ବ୍ୟବହାର ଦୁର୍ବଳ ହେତୁ ଏଭଳି ନିଷ୍କଭି ନିଆଯାଇଥିବା କୁହାଯାଇଛି

ରିଜର୍ଭ ବ୍ୟାଙ୍କ୍ ଗଭର୍ଷର କହିଛନ୍ତି ଅଶୋଧିତ ତୈଳ ମ୍ବଲ୍ୟ ଓ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାର ଆଶା ଯୋଗୁଁ ଖ୍ରଚୂରା ମୁତ୍ରାସ୍କୀତି ହାର ବୃଦ୍ଧି ପାଇବାର ଅନୁମାନ କରାଯାଇଛି

ସେମାନେ ନିଜର ସ୍ୱାକ୍ଷର ସହ ଏକ ଚିଠି ବାଚସ୍କତିଙ୍କୁ ଦେଇଛନ୍ତି ଏବଂ ସେମାନେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହ କାମ କରିବାକୁ ଆଗ୍ରହୀ ଥିବା ଜଣାଇଛନ୍ତି

କଂଗ୍ରେସ ବିଧାୟକମାନଙ୍କର ଟିଆର୍ଏସ୍ ସହ ମିଶ୍ରଣ ପ୍ରସ୍ତାବକୁ ବିରୋଧ କରି ରାକ୍ୟଶାଖା କଂଗ୍ରେସ ସଭାପତି ଏନ୍ ଉତ୍ତମ କୁମାର ରେଡ୍ରୀ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ବିଧାନସଭା ପରିସରରେ ଥିବା ମହାତ୍ଲାଗାନ୍ଧିଙ୍କ ପ୍ରତିମ୍ଭି ତଳେ ଧାରଣାରେ ବସିଛନ୍ତି ଟିଆର୍ଏସ୍ ଦଳ ବଦଳକ୍ ଉତ୍ସାହିତ କର୍ତ୍ଥବା ରାଜ୍ୟଶାଖା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଏବଂ କଂଗ୍ରେସ ବିଧାୟକମାନଙ୍କୁ ଟିଆର୍ଏସ୍ରେ ମିଶାଇବାପାଇଁ ପ୍ରସ୍ତାବକୁ ଅଗଣତାନ୍ତିକ ବୋଲି କହିଛନ୍ତି ଖବରରୁ ଜଣାପଡ଼ିଛି ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନଙ୍କୁ ପୁଲିସ୍ ଗିରଫ କରି ନିକଟସ୍ଥ ଏକ ଥାନାକୁ ନେଇଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କଲାବେଳେ କଂଗ୍ରେସ ମ୍ରଖପାତ୍ର ପବନ ଖେଡ଼ା ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଏହି ବିଧାୟକମାନେ ଭୋଟ୍ଦାତାମାନଙ୍କଦ୍ୱାରା ନିର୍ବାଚିତ ହୋଇଛନ୍ତି ଏବଂ ସେମାନେ ତେଲଙ୍ଗାନା ରାଷ୍ଟ୍ର ସମିତିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ପାର୍ଟି ସପକ୍ଷରେ ଭୋଟ ଦେଇଛନ୍ତି ତେଣ୍ର ଏଭଳି ପଦକ୍ଷେପ ଜନତାଙ୍କ ରାୟ ବିରୋଧରେ ଯାଉଛି ବୋଲି ଶ୍ରୀ ଖେଡା କହିଛନ୍ତି ଶାସକ ଦଳକୁ କଂଗ୍ରେସର ଏହି ବିଧାୟକମାନଙ୍କ ନେବାପାଇଁ ଅର୍ଥ ଓ ବାହ୍ରବଳ ପ୍ରୟୋଗ କରାଯାଇଥିବା ସେ ଅଭିଯୋଗ କରିଛନ୍ତି

ଏହା ମାଧ୍ୟମରେ ବିଭିନ୍ନ ସହର ଓ ନଗରଗ୍ରଡ଼ିକର ପରିଷ୍କାର ପରିଚ୍ଚନ୍ତାର ମୁଲ୍ୟାୟନ ପ୍ରତି ତିନି ମାସରେ କରାଯିବ

ଶ୍ରୀ ପୁରି କହିଛନ୍ତି ପରିବର୍ତ୍ତନଶୀଳ ଜୀବନଶୈଳୀକୁ ଲକ୍ଷ୍ୟ କରି ସ୍ୱଚ୍ଚ ସର୍ବେକ୍ଷଣକୁ ପ୍ରତି ବର୍ଷ ଅଭିନବ ଭାବେ ପରିକ୍ସନା କରାଯାଇ ଅଧିକରୁ ଅଧିକ ମଜବୁତ୍ କରାଯାଉଛି ସେ କହିଛନ୍ତି ସର୍ଭେ ପୂର୍ବରୁ ସହରକୁ ପରିଷ୍କାର ରଖିବା ଏବଂ ପରେ ଏଥିରୁ ଦୂରେଇ ଯିବା ବଡ଼ ଉଦ୍ବେଗର କାରଣ ହୋଇଛି

ସେ କହିଛନ୍ତି ବାୟୁ ପ୍ରଦୃଷଣ ବିଶ୍ୱ ସ୍ତରରେ ଆହ୍ୱାନ ଭାବେ ଉଭା ହୋଇଥିବାରୁ ସବୁ ପକ୍ଷଗୁଡ଼ିକ ଏହାକୁ ସମ୍ମିଳିତଭାବେ ମୁକାବିଲା କରିବାର ଆବଶ୍ୟକତା ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଜାତୀୟ ଭୂତାଣୁ ପରୀକ୍ଷା ପ୍ରତିଷ୍ଠାନରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ଗଲାପରେ ଏହା ଜଣାପଡ଼ିଛି

ସନ୍ଦିଗ୍ଧ ରୋଗୀମାନଙ୍କୁ ଚିହ୍ନଟ କରି ପୂଥକ୍ ଭାବେ ତାଙ୍କୁ ଚିକିତ୍ସା କରିବା ଦିଗରେ ଏହି ଦଳ ବ୍ୟବସ୍ଥା କରିବ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗତକାଲି କେରଳରେ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପକୁ ସମୀକ୍ଷା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଏନ୍ଜିଟି ପ୍ଲାଷ୍ଟିକ୍ ପ୍ୟାକେଜିଂ ଖାଦ୍ୟ ସାମଗ୍ରୀଗଡ଼ିକୁ ପ୍ଲାଷ୍ଟିକ୍ଦ୍ୱାରା ପ୍ୟାକେଜିଂ ନିୟନ୍ତ୍ରଣ ପାଇଁ ଆଉ ନିୟମ ପ୍ରଶୟନ କରାଯିବ କି ନାହିଁ ସେ ବିଷୟରେ ତଦନ୍ତ କରିବାପାଇଁ ଜାତୀୟ ସବୁଜ ପ୍ରାଧ୍କରଣ ଏକ ବିଶେଷଜ୍ଞ କମିଟି ଗଠନ କରିଛି ଏନ୍ଜିଟି ଅଧ୍ୟକ୍ଷ କଷ୍ଟିସ୍ ସ୍ୱତନ୍ତ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଦ୍ୱାରା ଏହି କମିଟି ଗଠନ କରାଯାଇଛି ଏଥିରେ ଖାଦ୍ୟ ନିରାପତ୍ତା ଓ ଭାରତୀୟ ମାନକ କର୍ତ୍ତ୍ୱପକ୍ଷ ଏଫ୍ଏସ୍ଏସ୍ଏଆଇ ଭାରତୀୟ ମାନକ ବ୍ୟୁରୋ କେନ୍ଦ୍ରୀୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ଼ ଓ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ପ୍ରତିନିଧ୍ୟମାନେ ରହିଛନ୍ତି ଏଫ୍ଏସ୍ଏସ୍ଏଆଇ ସମନ୍ୱୟ ରକ୍ଷାକାରୀ ସଂସ୍ଥାଭାବେ କାମ କରିବ ତିନି ମାସ ଭିତରେ ଇ ମେଲ୍ ଜରିଆରେ ଏହି କମିଟି ରିପୋର୍ଟ ଦାଖଲ କରିବ

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଜୟଶଙ୍କର କହିଛନ୍ତି ବିଶ୍ୱରେ ଭାରତର ମର୍ଯ୍ୟାଦା ବୃଦ୍ଧିପାଇଛି ବୋଲି ଦେଶର ଅଧିକାଂଶ ଲୋକ ହୃଦୟଙ୍ଗମ କରିଛନ୍ତି ସେ କହିଛନ୍ତି ଭାରତର ଅଭିବୃଦ୍ଧି ପଡୋଶୀ ଦେଶଗୁଡ଼ିକ ସମସ୍ୟା ଦୂର କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଦିଗରେ ସହାୟକ ହେବ ରିଜିଜ୍ଜୁ ଆଇଓସି ଭବିଷ୍ୟତରେ ଅନ୍ତର୍ଜାତୀୟ ଅଲମ୍ପିକ୍ ପ୍ରତିଯୋଗିତା ଆୟୋଜନରୁ ଭାରତକୁ ବାଦ୍ ଦିଆଯାଇଥିବା ସଂକ୍ରାନ୍ତରେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି ସହ କଥାବାର୍ତ୍ତା କରିବେ ଟ୍ୱିଟ୍ କରି କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜ୍ଞ କହିଛନ୍ତି ଏହି ସମସ୍ୟାର ସମାଧାନ କରାଯିବ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରୁ ଭାରତ ଯେପରି ବଞ୍ଚତ ନ ହୁଏ ତାହାକୁ ନିର୍ଜିତ କରିବାପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବେ ଗତ ଫେବ୍ୟାରୀ ମାସରେ ଅନ୍ତର୍କାତୀୟ ଅଲମ୍ପିକ୍ କମିଟି ଭବିଷ୍ୟତରେ କ୍ରୀଡ଼ା ଆୟୋଜନ ସଂକ୍ରାନ୍ତ ଭାରତର ସବୁ ଆବେଦନକୁ ଅଗ୍ରାହ୍ୟ କରିଥିଲା ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ପରେ ବିଶ୍ୱକପ୍ ପ୍ରତିଯୋଗିତାରେ ଯୋଗ ଦେବାପାଇଁ ନ୍ତଆଦିଲ୍ଲୀକୁ ଦୁଇ ଜଣ ପାକିସ୍ତାନୀ ବନ୍ଧୁକ ଚାଳାନକାରୀଙ୍କୁ ଭାରତ ଭିସା ନ ଦେବାରୁ ଭାରତରେ କକିଣସି ପ୍ରତିଯୋଗିତା ନ କରିବାପାଇଁ ଅନ୍ତର୍ଜାତୀୟ କ୍ରୀଡ଼ା ସଂଘଗ୍ରଡ଼ିକୁ ଆଇଓସି ଅନୁରୋଧ କରିଥିଲା

ଓ୍ୱେଷ୍ଟ ଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା